ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ବିଶ୍ୱାସ କ୍ଜିଶିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉତ୍ତରପ୍ରଦେଶ ବିହାର ଓ ପଶ୍ଚିମବଙ୍ଗରେ ବିଭିନ୍ନ ନିର୍ବାଚନ ସଭାରେ ଭାଗ ନେଇଥିଲେ ବିହାରର ଫୋରବସ୍ଗଞ୍ଜ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ମୋଦି କହିଥିଲେ ଯଦି ଏନଡିଏ ସରକାର ପୁନର୍ବାର କ୍ଷମତାକୁ ଫେରନ୍ତି ଦେଶରୁ ଦୁର୍ନୀତି ପାରିବାରିକ ରାଜନୀତି ଗରିବଙ୍କ ନାମରେ ଦେଶକୁ ଲୁଟ୍ ଏବଂ ଧର୍ମ ଓ ଜାତି ରାଜନୀତିର ଅବସାନ ଘଟିବ ଆକି ପ୍ରଧାନମନ୍ତ୍ରୀ ଗୁଜୁରାତ୍ର ପତନ ଓ ରାଜସ୍ଥାନର ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗତକାଲି ଛତିଶଗଡ ଓ ବିହାରରେ ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ ଛତିଶଗଡର ବିଳାସପୁରଠାରେ ପ୍ରାୟ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ କହିଥିଲେ ତାଙ୍କ ଦଳ ଯଦି କ୍ଷମତାସୀନ ହୁଏ ତେବେ ଦାରିଦ୍ର୍ୟ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବ ସେହିଭଳି ବିହାରରେ ସଂଯୁକ୍ତ କନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ସୁପାଉଲ୍ ଏବଂ ମାଧେପୁରାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ବିଏସପି ମୁଖ୍ୟ ମାୟାବତୀ ଏବଂ ରାଷ୍ଟ୍ରୀୟ ଲୋକଦଳ ସଭାପତି ଅଜିତ ସିଂ ରାମପୁର ଏବଂ ଫିରୋଜାବାଦ୍ରେ ମିଳିତ ସମାବେଶରେ ଉଦ୍ବୋଧନ ଦେଇଥିଲେ

ଇତିମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ କୋର ଧରିଲାଣି

ଏଥିପାଇଁ ବିଭିନ୍ନ ଦଳର ନେତାମାନେ ତତ୍ପର ହୋଇଉଠିଛନ୍ତି ଗତକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଯାଞ୍ଚ ହୋଇଥିଲା

ଏହି ପର୍ଯ୍ୟାୟ ପାଇଁ ମନୋନୟନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ଆସନ୍ତାକାଲି ସୁଦ୍ଧା ନିଜ ନିଜ ପ୍ରାର୍ଥ୍ପପତ୍ର ପ୍ରତ୍ୟାହାର କରିପାରିବେ

ସେହି ଆଇନଗୁଡିକ ହେଲା ଇସଲାମପୁର କାଣ୍ଡି ନୌଦା ହବିବାପୁର ଓ ଭାତପାଡା ଏହାଛଡା ଦାର୍ଜିଲି ବିଧାନସଭା ଆସନ ଲାଗି ମଧ୍ୟ ସେହିଦିନ ଉପନିର୍ବାଚନ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ୟୁପି ବାଇପୋଲ ଉତ୍ତର ପ୍ରଦେଶର ଆଗ୍ରା ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି

ଏହି ଆସନର ବିଧାୟକ ଜଗନ ପ୍ରସାଦ ଗର୍ଗଙ୍କର ମୃତ୍ୟୁ ଯୋଗୁଁ ଉପନିର୍ବାଚନର ଆବଶ୍ୟକତା ପଡିଛି

ସର୍ତ୍ତାର ଔରଙ୍ଗାବାଦ ଜିଲ୍ଲାର ସିଲ୍ଲଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଲୋକସଭା ପ୍ରାର୍ଥୀ ମନୋନୟନରେ ଅସନ୍ତୋଷ ପ୍ରକାଶ କରି ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ସତ୍ତାରଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଣାନ କରାଯାଇଛି ଇଡି ସିଦ୍ଧୁ ବିହାରରେ ନିର୍ବାଚନ ପ୍ରଚାର ସମୟରେ ଧାର୍ମିକ ଚିନ୍ତାଧାରା ଆଧାରରେ ଭୋଟ ମାଗିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନୋଟିସ ଜାରି କରିଛନ୍ତି ଆଜି ସୁଦ୍ଧା ଏହି ନୋଟିସରେ ଜବାବ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ପ୍ରଚାର ସମୟରେ ରାଜନୀତି ସହିତ ଧର୍ମକୁ ମିଶ୍ରନ ନ କରିବା ସମ୍ପର୍କୀତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନିର୍ବାଚନ ଆଇନ ଓ ଆଦର୍ଶ ଆଚରଣ ବିଧିକୁ ଶ୍ରୀ ସିଦ୍ଧୁ ଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ଇସି ପ୍ରଜ୍ଞାଠାକୁର ମଧ୍ୟପ୍ରଦେଶରେ ଭୋପାଳର ଜିଲ୍ଲା ନିର୍ବାଚନ ଅଧିକାରୀ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁରଙ୍କୁ ନୋଟିସ ଜାରି କରିଛନ୍ତି ପୂର୍ବତନ ମୁମ୍ଭାଇ ପୋଲିସ ଏଟିଏସ ମୁଖ୍ୟ ହେମନ୍ତ କର୍କରେଙ୍କ ବିରୁଦ୍ଧରେ ସେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ସ୍କଷ୍ଟୀକରଣ ଦେବାକୁ ପ୍ରଜ୍ଞାକୁ କୁହାଯାଇଛି

ତାଙ୍କ ସ୍ଥାନରେ ଅଜୟ ପ୍ରସାଦଙ୍କୁ ନୂଆ ଏସପି ଭାବେ ନିଯୁକ୍ତି ଦିଆଯାଇଛି ଅର୍ଣ୍ଣବ ଘୋଷଙ୍କ ନିରପେକ୍ଷତା ନେଇ ବିରୋଧୀ ଦଳମାନେ ଆପଭି ଉଠାଇଥିଲେ ସେ ମଧ୍ୟ ସାରଦା ଚିଟ୍ଫଣ୍ଡ ଠକେଇରେ ସମ୍ପୃକ୍ତ ବୋଲି କୁହାଯାଉଛି

ଲାନ୍ବା ନାଭି ଭାରତୀୟ ନୌବାହିନୀ ପକ୍ଷରୁ କ୍ଷେପଣାସ୍ତ୍ର ବିଧ୍ୱସ୍ତୀ କ୍ଷେପଣାସ୍ତ୍ର 'ଇମ୍ଫାଲ'ର ପରୀକ୍ଷା କରାଯାଇଛି ମୁମ୍ବାଇ ନିକଟକ ମାଜଗାଁଓ ଡକ୍ ଜାହାଜ ନିର୍ମାଣ କାରଖାନା ପରିସରରୁ ଏହାର ପରୀକ୍ଷା ହୋଇଛି ଏହି ଅବସରରେ ନୌବାହିନୀ ମୁଖ୍ୟ ଆଡମିରାଲ ସୁନୀଲ ଲାନ୍ବା କହିଛନ୍ତି ଦେଶର ନୌସେନାର ନୌବଳ ଓ ସୈନ୍ୟଶକ୍ତି ନେଇ ସେ ସନ୍ତୁଷ୍ଟ ଆଗାମୀ ଦିନରେ ନୌବାହିନୀରେ ଅଧିକ ଯୁଦ୍ଧବିମାନକୁ ସାମିଲ କରାଯିବ

ଏନଆଇଏ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଯେ ଗିରଫ ବ୍ୟକ୍ତି ଜଣଙ୍କର ଘର ଉତ୍ତରପ୍ରଦେଶର ଆମ୍ରୋହା ଜିଲ୍ଲାରେ ଏବଂ ସେ ଆଇଏସଆଇଏସକୁ ସମର୍ଥନ କରୁଥିବା ଏକ ସଂଗଠନ କରି ବିଭିନ୍ନ ଗୁରୁତର ଆପଭିଜନକ କାର୍ଯ୍ୟକଳାପରେ ଲିପ୍ତ ଥିଲେ

ସରକାରୀଭାବେ ମିଳିଥିବା ଖବର ଅନୁସାରେ ହାଉଥି ବିଦ୍ରୋହୀମାନେ ସରକାରୀ ସୈନ୍ୟଙ୍କ ନିୟନ୍ତ୍ରଣରୁ ଡାମଥ୍ କିଲ୍ଲା ଏବଂ ଆଖପାଖ ଅଞ୍ଚଳକୁ ମୁକ୍ତ କରି ନିଜ ଅକ୍ତିଆରକୁ ନେଇଛନ୍ତି ଏହି ସଂଘର୍ଷରେ ବହୁ ଲୋକ ଆହତ ହୋଇଥିବାର ମଧ୍ୟ ଖବର ମିଳିଛି ହାଉଥି ବିଦ୍ରୋହୀମାନଙ୍କୁ ଇରାନ ସମର୍ଥନ କରୁଛି ଅପରପକ୍ଷରେ ଦେଶର ରାଷ୍ଟ୍ରପତି ମନସୁର ହାଡ୍ଡିଙ୍କୁ ସାଉଦି ଆରବ ସମର୍ଥନ ଜଣାଉଛି ସନ୍ତୋଷ ଟ୍ରଫି ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଲୁଧିଆନାରେ ପଞ୍ଜାବ ସର୍ଭିସେସ୍ ଦଳକୁ ଭେଟିବ

ଆଇପିଏଲ କ୍ରିକେଟ ଆଇପିଏଲ୍ କ୍ରିକେଟ ଗତକାଲି ରାତିରେ ଦିଲ୍ଲୀର ଫିରୋଜ ଗାନ୍ଧୀ କୋଟଲା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ କିଙ୍ଗସ ଇଲେଭେନ ପଞ୍ଜାବକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି

ଏହାର ଜବାବରେ ହାତରେ ଆଉ ଦୁଇଟି ବଲ ବାକି ଥାଇ ଦିଲ୍ଲୀ ଦଳ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଆଜି ସନ୍ଧ୍ୟାରେ ଏହାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ